ତାଙ୍କର ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଷୋଡଶ ଆସିଆନ୍ ଭାରତ ଶିଖର ବୈଠକ ଚତୁର୍ଦ୍ଦଶ ପୂର୍ବ ଏସିଆ ଶିଖର ବୈଠକ ଓ ତୂତୀୟ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଶିଖର ବୈଠକରେ ଯୋଗଦେବେ ବ୍ୟାଙ୍ଗ୍କକ୍ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଏକ ବିବୃତ୍ତି ଦେଇ ଶ୍ରୀ ମୋଦି କହିଛନ୍ତି ଭାରତ ଆସିଆନ୍ ଦେଶଗୁଡ଼ିକ ସହ ଯୋଗାଯୋଗ ବୃଦ୍ଧି କରିବାକୁ ଅତ୍ୟନ୍ତ ଆଗ୍ରହୀ ସେ କହିଛନ୍ତି ବିଭିନ୍ନ ବିଶ୍ୱ ନେତାଙ୍କ ସହ ତାଙ୍କର ଆଲୋଚନାରେ ଦ୍ୱିପକ୍ଷୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗମାନ ସ୍ଥାନ ପାଇବ ପ୍ରଧାନମନ୍ତୀ କହିଛନ୍ତି ପୂର୍ବ ଏସିଆ ଶିଖର ବୈଠକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳପାଇଁ ଭାରତର ବିଜନ୍କୁ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିବ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଶିଖର ବୈଠକରେ ନେତ୍ରବୃନ୍ଦ ଏଥିରେ ଘଟିଥିବା ଅଗ୍ରଗତିର ସମୀକ୍ଷା କରିବେ ଶ୍ରୀ ମୋଦି କହିଛନ୍ତି ଶିଖର ବୈଠକ ସମୟରେ ନେତାମାନେ ବାଣିଜ୍ୟ ସେବା ଓ ପୁଞ୍ଜିନିବେଶ କ୍ଷେତ୍ରରେ ଭାରତର ସ୍ୱାର୍ଥ ସଠିକ୍ ରୂପେ ସାଧନ ହେଉଛି କି ନାହିଁ ସେ ବିଷୟରେ ବିଚାର ବିମର୍ଷ କରିବେ ପ୍ରଧାନମନ୍ତ୍ରୀ ସାବାସ୍ଡି ପିଏମ୍ ମୋଦି କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀମାନଙ୍କ ସହ ବାର୍ତ୍ତାଳାପ କରିବେ ଏହି କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ବ୍ୟାଙ୍ଗ୍କକ୍ସ୍ଥିତ ନ୍ୟାସନାଲ୍ ଇଣ୍ଡୋର୍ ଷ୍ଟାଡିୟମ୍ରେ ଅନ୍ତଷ୍ଠିତ ହେଉଛି କାର୍ଯ୍ୟକ୍ରମର ଆୟୋଜକ ଅତ୍କଲ୍ ଯୋଗାନୀ ଆକାଶବାଣୀକୁ ଏକ ସାକ୍ଷାତ୍କାରରେ କହିଛନ୍ତି ପ୍ରଥମ ଥରପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବ୍ୟାଙ୍ଗ୍କକ୍ରେ ପ୍ରବାସୀ ଭାରତୀୟମାନଙ୍କ ଉଦ୍ବୋଧନ ଦେବେ

ରାଜନାଥ ଏସ୍ସିଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସନ୍ତାସବାଦକୁ ପ୍ରତିହତ କରିବାର ଏକମାତ୍ର ପନ୍ତା ହେଉଛି ସନ୍ତାସବାଦର ଦମନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଣୟନ କରାଯାଇଥିବା ସମସ୍ତ ଆନ୍ତର୍କାତିକ ଆଇନ ଓ ବ୍ୟବସ୍ଥାର ଅକ୍ଷରେ ଅକ୍ଷରେ ପାଳନ କରିବା ଓ ଏକ୍ଷେତ୍ରରେ କୌଣସି ଦୋହରା ଆଭିମୁଖ୍ୟ ଗ୍ରହଣ ନ କରିବା ଉଜ୍ବେକିସ୍ତାନର ତାସ୍କେଣ୍ଟ୍ରେ ସାଙ୍ଘାଇ ସହଯୋଗ ଶିଖର ବବିଠକରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସନ୍ତାସବାଦ ସମାଜରେ ଅସ୍ଥିରତା ସୃଷ୍ଟି କରିଛି ଓ ବିକାଶ ପଥରେ ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଛିଡ଼ାହୋଇଛି ସେ ଦୃଷ୍ଟିରୁ ସନ୍ତାସବାଦର ମୂଳୋପାଟନ ପାଇଁ ଏସ୍ସିଓ ଦେଶମାନଙ୍କୁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ହେବ

ଓରେନ୍ବର୍ଗରେ ଏହି ମିଳିତ ସାମରିକ ସମରାଭ୍ୟାସ ଅନୁଷ୍ଠିତ ହୋଇଛି ସନ୍ତାସବାଦର ମୃଳୋତ୍ପାଟନ ଏହାର ମୁଖ୍ୟ ଉଦ୍ଦେଶ୍ୟ ଶ୍ରୀ ସିଂହ କହିଛନ୍ତି ବିଶ୍ୱ ବାଶିଜ୍ୟ ସଙ୍ଗଠନରେ ଏକ ସ୍ୱଚ୍ଛ ନୀତିଭିଭିକ ଖୋଲା ସାମୃହିକ ତଥା ପକ୍ଷପାତ ବିହୀନ ବହୁରାଷ୍ଟ୍ରୀୟ ବାଶିଜ୍ୟ ବ୍ୟବସ୍ତା ସ୍ଥାପନ ପ୍ରତି ଭାରତ ପ୍ରତିଶ୍ରତିବଦ୍ଧ ରହିଛି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଜଳବାୟୁ ପରିବର୍ଭନ ସନ୍ତାସବାଦ ଦାରିଦ୍ର୍ୟ ଓ ଅସମାନତାର ଐକ୍ୟବଦ୍ଧ ହୋଇ ମୁକାବିଲା କରାଯାଇପାରିବ ସେ ପୁଣି କହିଛନ୍ତି ଏକ ସଫଳ ବହୁରାଷ୍ଟ୍ରୀୟବାଦ ବ୍ୟବସ୍ଥା ପାଇଁ ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ଅନ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରା ନ ଯିବା ଓ ପାରସ୍କରିକ ସହଯୋଗ ଅତ୍ୟନ୍ତ ଅପରିହାର୍ଯ୍ୟ

ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଦୂତ ଭାବେ ତାସ୍କେଷ୍ଟ୍ରେ ଏସ୍ସିଓ ସରକାରୀ ମୁଖ୍ୟମାନଙ୍କ ପରିଷଦର ଅଷ୍ଟାଦଶ ବୈଠକରେ ଯୋଗ ଦେଇଥିଲେ ୟୁଏସ୍ ପାକ ଆମେରିକା ବୈଦେଶିକ ବିଭାଗର ଏକ ରିପୋର୍ଟରେ ପାକିସ୍ତାନ ସନ୍ତାସବାଦକୁ ପାଣ୍ଡି ଯୋଗାଣ ବନ୍ଦ୍ କରିବା ଏବଂ ସନ୍ତାସବାଦୀ ତାଲିମ୍ ଶିବିରଗୁଡ଼ିକୁ ନଷ୍ଟ କରିବାରେ ବିଫଳ ହୋଇଥିବାରୁ ତାହାର ତୀବ୍ର ନିନ୍ଦା କରାଯାଇଛି

ୱାଶିଂଟନ୍ରେ ଏହି ରିପୋର୍ଟ ପ୍ରକାଶ କରାଯିବା ସମୟରେ ସାୟାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଆମେରିକା ବୈଦେଶିକ ବିଭାଗର ସନ୍ତାସବାଦ ଦମନ ସମନ୍ୱୟକାରୀ ତଥା ରାଷ୍ଟ୍ରଦ୍ରତ ନଥନ୍ ସେଲ୍ସ୍ କହିଛନ୍ତି ପାକିସ୍ତାନରେ ରହି କାର୍ଯ୍ୟ କରୁଥିବା ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକ ପାକିସ୍ତାନ ବାହାରେ ସନ୍ତାସବାଦୀ ଆକ୍ରମଣମାନ କରୁଛନ୍ତି

କିଛିଦିନ ପୂର୍ବେ ଆମେରିକା ବୈଦେଶିକ ବିଭାଗର ଜଣେ ବରିଷ୍ଠ କର୍ମକର୍ତ୍ତା କହିଥିଲେ ପାକିସ୍ତାନକୁ ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକ ବିର୍ଦ୍ଧରେ ନିର୍ଷ୍ଣାୟକ ପଦକ୍ଷେପ ନେବାକୁ ହେବ ସେ କହିଥିଲେ ସନ୍ତାସବାଦ ଭାରତ ଓ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତାରେ ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଛିଡ଼ା ହୋଇଛି

ଆମ ସମ୍ଘାଦଦାତା ଜଣାଇଛନ୍ତି ଛଟ୍ ଗୀତ ଓ ସଙ୍ଗୀତର ସ୍ୱରରେ ସମଗ୍ର ରାଜ୍ୟରେ ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି ଏହି ଚାରିଦିନିଆ ଉତ୍ସବ ଆସନ୍ତାକାଲି ଉଦୀୟମାନ ସୂର୍ଯ୍ୟଙ୍କୁ ପ୍ରାତଃ ଅର୍ଘ୍ୟ ଅର୍ପଣ ସହ ସମ୍ପର୍ଣ୍ଣ ହେବ ପିଏମ୍ ଛଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛଟ୍ ପର୍ବ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା କଣାଇଛନ୍ତି ସ୍ୱର୍ଯ୍ୟଦେବତା ସଦାସର୍ବଦା ତାଙ୍କର ଶକ୍ତି ଓ ଶୌର୍ଯ୍ୟଦ୍ୱାରା ସମସ୍ତଙ୍କୁ ଉଦ୍ଭାସିତ କରନ୍ତୁ ତଥା ଆମ ଦେଶ ସଫଳତା ଓ ସମୃଦ୍ଧିର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରୁ ବୋଲି ଶ୍ରୀ ମୋଦି ଟ୍ୱିଟ୍ ବାର୍ତ୍ତାରେ ଆଶା ପ୍ରକାଶ କରିଛନ୍ତି

ପର୍ଯ୍ୟବେକ୍ଷକମାନଙ୍କୁ ଉଦ୍ବୋଧନ ଦେଇ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡା କହିଛନ୍ତି ମ୍ବଳସ୍ତରରେ ପରିସ୍ଥିତିକୁ ଅନୁଧ୍ୟାନ କରି ପର୍ଯ୍ୟବେକ୍ଷକମାନେ ଆବଶ୍ୟକ ନିଷ୍ପଭି ନେବାକୁ ନିର୍ବାଚନ କମିଶନ୍ ସେମାନଙ୍କୁ କ୍ଷମତାପନ୍ନ କରିବ ଲୋକମାନଙ୍କ ସହ ସେମାନେ ସହାନୁଭୂତିଶୀଳ ହେବା ସହିତ ନିର୍ବାଚନ ସହ ସମ୍ପୁକ୍ତ ପକ୍ଷଗୁଡ଼ିକୁ ମଧ୍ୟ ସବୁ କାର୍ଯ୍ୟରେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍ କହିଛନ୍ତି ଖୁବ୍ ଶୀଘ୍ର ନିର୍ବାଚନ କମିଶନ ଦଳ ରାଜ୍ୟକୁ ଗସ୍ତ କରିବେ ଓ ପର୍ଯ୍ୟବେକ୍ଷକମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନିର୍ବାଚନ ବ୍ୟବସ୍ଥାର ସମୀକ୍ଷା କରିବେ

ସାଇକ୍ଲୋନ୍ ମହା ଘୂର୍ଣ୍ଣିବାତ୍ୟା ମହା ପ୍ରଭାବରେ ଗୁଜରାତ୍ର ସୌରାଷ୍ଟ୍ର ଅଞ୍ଚଳର ଅନେକ ଭାଗରେ ପ୍ରବଳ ବର୍ଷା ହୋଇଛି

ହକି ଭାରତ ଓ ଆମେରିକାର ମହିଳା ହକି ଦଳ ମଧ୍ୟରେ ଟୋକିଓ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ ଏବେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ଠାରେ ଖେଳାଯାଉଛି